ଆତ୍ମନିର୍ଭର ଭାରତ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଉଦ୍ୟମିତା ଏବଂ ଅଭିନବତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି ସେହିସବୁ ଆଧାରରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି ଏହାଛଡ଼ା ବିଦେଶୀ ଓ ସ୍ଥାନୀୟ ପ୍ରୁଞ୍ଜିନିବେଶ ଦୂରସଞ୍ଚାର କ୍ଷେତ୍ରରେ ଗବେଷଣା ଓ ବିକାଶର ପ୍ରୋହାହନ ମଧ୍ୟ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ

ପିଏମ୍ ଆଗ୍ରା ମେଟ୍ରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସମଗ୍ର ବିଶ୍ୱରୁ ଭାରତର ମୌଳିକ ଡାଞ୍ଚା କ୍ଷେତ୍ରକୁ ପୁଞ୍ଜିନିବେଶ ଆକୁଷ୍ଟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି

ସେ କହିଛନ୍ତି ବହୁମୁଖୀ ଯୋଗାଯୋଗ ମୌଳିକଡାଞ୍ଚା ମାଷ୍ଟର ପ୍ଲାନ୍ ଉପରେ କାର୍ଯ୍ୟ କରାଯାଉଛି ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଉଦ୍ଘାଟନ କରିସାରି ଉଦ୍ବୋଧନ ଦେବା ବେଳେ ଏହା କହିଛନ୍ତି ଶ୍ରୀ ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରୟ କରିଥିଲେ

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ମୌଳିକ ଡାଞ୍ଚା କ୍ଷେତ୍ରର ଏକ ବଡ଼ ସମସ୍ୟା ହେଉଛି ପ୍ରକବ୍ଧଗୁଡ଼ିକର ଘୋଷଣା କରାଯାଇ ଏହା ପାଇଁ କେଉଁଠାରୁ ଅର୍ଥ ଆସିବ ସେ ବିଷୟରେ କୌଣସି ପଦକ୍ଷେପ ନ ନେବା ସେ କହିଛନ୍ତି ତାଙ୍କ ସରକାର ନୂଆ ନୂଆ ପ୍ରକଳ୍ପଗୁଡ଼ିକ ପାଇଁ ଆବଶ୍ୟକ ଅର୍ଥର ବ୍ୟବସ୍ଥା କରିଆସୁଛନ୍ତି ସେ କହିଛନ୍ତି ଛୋଟ ଛୋଟ ସହରକୁ ଆତ୍ମନିର୍ଭରଶୀଳ କରାଇବା ପ୍ରତି ସେ ଗୁରୁତ୍ୱ ଦେଇଆସୁଛନ୍ତି ଓ ଆଗ୍ରା ମେଟ୍ରୋ ପ୍ରକଳ୍ପ ଏହାର ଏକ ଜ୍ୱଳନ୍ତ ଉଦାହରଣ ପର୍ଯ୍ୟଟନ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଇ ଭିସା ଯୋଜନାରେ ବିଶ୍ୱର ଅଧିକ ଦେଶକୁ ସାମିଲ କରାଯାଇଛି ହୋଟେଲ ଉପରେ ଶୁଲ୍କକୁ ମଧ୍ୟ ସରକାର କମ୍ କରିଛନ୍ତି

ଡିଡିସିବିଟିସି ପୋଲ୍ସ୍ ଜାମ୍ମୁ କାଶ୍ମୀର କିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନ ପାଇଁ ଗତକାଲି ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ଭୋଟ୍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ଏସ୍ଆଇଆଇ କୋଭିସିଲ୍ଡ୍ ସେରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏସ୍ଆଇଆଇ ଭାରତରେ ପ୍ରସ୍ତୁତ କୋଭିଡ୍ ପ୍ରତିଷେଧକ କୋଭିସିଲ୍ଡ୍ର ଜରୁରୀକାଳୀନ ବ୍ୟବହାର ନିମନ୍ତେ ସରକାରଙ୍କଠାରୁ ଅନୁମତି ଲୋଡ଼ିଛି ଏସଆଇଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦର ପୁନାୱାଲା ଏହି ପ୍ରତିଷେଧକ ଅସୁମାରୀ ଜୀବନ ରକ୍ଷା କରିପାରିବ ବୋଲି କହିଛନ୍ତି ଏ ଦିଗରେ ବ୍ୟାପକ ସହାୟତା ନିମନ୍ତେ ସେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଶ୍ୱର ସର୍ବବୃହତ ପ୍ରତିଷେଧକ ଟୀକା ପ୍ରସ୍ତୁତକାରୀ ସଂସ୍ଥା ଦେଶରେ ଏହି କୋଭିଡ୍ ନାଇଷ୍ଟିନ୍ ଟୀକାର ଜର୍ରରୀକାଳୀନ ବ୍ୟବହାର ନିମନ୍ତେ ଅନ୍ତମତି ଲାଗି ଆବେଦନ କରିଛି ମହାମାରୀ କାରଣରୁ ଅପୂରଣୀୟ ରହିଥିବା ଚିକିତ୍ସା ଆବଶ୍ୟକତା ଏବଂ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସଂସ୍ଥା ଭାରତୀୟ ଔଷଧ ମହାନିୟନ୍ତକ ଡିସିଜିଆଇଙ୍କ ନିକଟର୍ ଏହି ଟୀକାର ବ୍ୟବହାର ପାଇଁ ଅନୁମତି ଲୋଡ଼ିଛି ଭାରତରେ କରୋନା ଭୂତାଣୁ ପ୍ରତିଷେଧକ ବ୍ୟବହାର କରିବାପାଇଁ ଫାଇଜର୍ ପକ୍ଷରୁ ଆବେଦନ ପରେ ଏସ୍ଆଇଆଇ ପକ୍ଷରୁ ସମାନ ଆବେଦନ କରାଯାଇଛି

ପାଟନାର ଡିଭିଜନାଲ୍ କମିଶନର୍ ତଥା ରାଜ୍ୟସଭା ନିର୍ବାଚନ ଅଧିକାରୀ ସଞ୍ଜୟ ଅଗ୍ରୱାଲ୍ ଶ୍ରୀ ମୋଦିଙ୍କୁ ସଦସ୍ୟତାର ପ୍ରମାଶପତ୍ର ପ୍ରଦାନ କରିଛନ୍ତି ଲୋକ ଜନଶକ୍ତି ପାର୍ଟି ଏଲ୍ଜେପିର ପ୍ରତିଷ୍ଠାତା ଏବଂ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ନିଧନ ପରେ ଏହି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ସୁଶିଲ୍ କୁମାର ମୋଦିଙ୍କୁ ଶ୍ରଭ୍ଚେଚ୍ଛା ଜଣାଇଛନ୍ତି

ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏହି ଅବସରରେ ଶହୀଦ୍ ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସାମ୍ଭିକ କୃତଜ୍ଞତା ଜ୍ଞାପନପୂର୍ବକ ସଶସ୍ତ ସେନା ଧ୍ୱଜାଦିବସ ପାଖିକୁ ସ୍ୱେଚ୍ଛାକୃତ ଭାବେ ଦାନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ନାଇଡୁ କହିଛନ୍ତି ଅମର ଯବାନମାନେ ରାଷ୍ଟ୍ରର ସୁରକ୍ଷ ପ୍ରଦାନକାରୀ ଏବଂ ନାଗରିକମାନଙ୍କୁ ନିରାପତ୍ତା ଯୋଗାଇ ଦେବାପାଇଁ ସେମାନେ ଅନେକ ତ୍ୟାଗ କରିଛନ୍ତି ସେହି ସାହସୀ ଯବାନମାନଙ୍କ ଶୌର୍ଯ୍ୟ ଓ ଦେଶାତ୍କବୋଧପାଇଁ ସେମାନଙ୍କୁ ସମ୍ମାନ ଜଣାଇବାପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ ସେନାର ଧ୍ୱଜା ଦିବସ ଅବସରରେ ସେନାବଳକୁ ଶୁଭେଚ୍ଛା କଣାଇ ଏହି ବିଶେଷ ମୁହୂର୍ଭରେ ସଶସ୍ତ ବାହିନୀ ଓ ପରିବାର ପ୍ରତି କୂତଜ୍ଞତା ଜ୍ଞାପନ କରିଛନ୍ତି ସଶସ୍ତ ସେନାର ନିଃସ୍ୱାର୍ଥପର ତ୍ୟାଗ ଓ ସେବାପାଇଁ ଭାରତ ଗର୍ବିତ ବୋଲି ପ୍ରଧାନମନ୍ତୀ କହିଛନ୍ତି ଯବାନମାନଙ୍କ କଲ୍ୟାଣ ପାଇଁ ସ୍ୱତସ୍କୁର୍ତ୍ତ ଭାବେ ଦାନ କରିବାପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଏହା ଯବାନ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ପାରିବ ବୋଲି ସେ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ମଧ୍ୟ ସଶସ୍ତ ସେନା ଧ୍ୱଜା ଦିବସ ପାଖିକୁ ଦାନ କରିବାପାଇଁ ଦେଶବାସୀଙ୍କୁ ନିବେଦନ କରିଚ୍ଛନ୍ତି

ସ୍କିଲ୍ ଡେଭ୍ଲପ୍ମେଣ୍ଟ୍ କର୍ଣ୍ଣାଟକର ଚିତ୍ରଦୂର୍ଗା ଜିଲ୍ଲା ଅନ୍ତର୍ଗତ ଚାଲାକେରେ ସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ ଓ ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଦକ୍ଷତା ବିକାଶ କେନ୍ଦ୍ର ପକ୍ଷରୁ ଗତକାଲି ଭଚୁଆଲ୍ ଭାବେ ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାର୍ୟ କରାଯାଇଛି ମହାକାଶ ବିଜ୍ଞାନ ମେକାନିକାଲ୍ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟରିଙ୍ଗ୍ କ୍ଷେତ୍ର ଉପରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟବସିତ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ଅଂଶସ୍ୱରୂପ ଏହା କାର୍ଯ୍ୟକାରୀ କରାଯାଉଛି ଏହି କେନ୍ଦ୍ରରେ ବିଭିନ୍ନ ସଂସ୍ଥାନର ଅଭିଜ୍ଞ ଇଞ୍ଜିନିୟର୍ସ ସୁପର୍ଭାଇଜର ଏବଂ ଅଧ୍ୟାପକମାନେ ପ୍ରଶିକ୍ଷଣ ଦେବେ